ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଓ ନୀତି ଆୟୋଗ ଦ୍ୱାରା ଆର୍ଟିପିସିଆର୍ ଇକ୍ଷେଲିଜେନ୍ବ ଉପରେ ଏହି ବୃହତ୍ ଅନ୍ଲାଇନ୍ ଶିଖର ବୈଠକର ଆୟୋଜନ କରାଯାଇଛି

ଶିଖର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର 'ସବ୍କା ସାଥ୍ ସବ୍କା ବିକାଶ' ନୀତି ଅନୁସାରେ ସାମୁହିକ ବିକାଶ ଉପରେ ଗୁର୍ତ୍ୱାରୋପ କରିଆସ୍କୁଛନ୍ତି

ଏହି ଶିଖର ବୈଠକରେ ବିଶ୍ୱର ବିଦ୍ୱାନ ବ୍ୟକ୍ତିମାନଙ୍କ ମଧ୍ୟରେ ମତର ଆଦାନ ପ୍ରଦାନ ହେବ ସାମାଜିକ ପରିବର୍ତ୍ତନ ସମସ୍ତଙ୍କୁ ବିକାଶ ମଧ୍ୟକୁ ଆଶିବା ସ୍ୱାସ୍ଥ୍ୟ କୃଷି ଶିକ୍ଷା ଓ ସ୍କାର୍ଟ ମୋବିଲିଟି ଭଳି କ୍ଷେତ୍ରରେ ଉନ୍ନତି ଆଶିବା ପାଇଁ ଆର୍ଟିପିସିଆର୍ ଇଷ୍ଟେଲିଜେନ୍ବର ବ୍ୟବହାର ଉପରେ ଏଥିରେ ଆଲୋଚନା ହେବ ଶିଖର ବୈଠକ ସମୟରେ ବିଶ୍ୱର ବିଭିନ୍ନ ଦେଶର ବିଶେଷଜ୍ଞ ନୀତି ନିର୍ଦ୍ଧାରଣକାରୀ ଓ ଗବେଷକ ମାନେ ଆଲୋଚନାରେ ଭାଗ ନେବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମସ୍ତଙ୍କୁ ସାମାଜିକ ସ୍ତରରେ କ୍ଷମତାପନ୍ନ କରିବା ପାଇଁ ଆଲୋଚନା ସକାଶେ ଏହି ଶିଖର ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ ବୋଲି ତାଙ୍କର ବିଶ୍ୱାସ ରହିଛି

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଏହି ଶିଖର ବୈଠକକ୍ ବିଶ୍ୱର ବୈଷୟିକ ଜ୍ଞାନ କ୍ଷେତ୍ରର ବଡ ବଡ ବିଶେଷଜ୍ଞମାନେ ଆମନ୍ତିତ ହୋଇଛନ୍ତି ଓ ସେମାନେ ଆର୍ଟିପିସିଆର୍ ଇକ୍ଷେଲିଜେନ୍ର ବିଭିନ୍ ଦିଗ ଉପରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିବେ

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନୀତିର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କାତୀୟ ହାରଠାରୁ ଅଧିକ ନମ୍ନନା ପରୀକ୍ଷା କରିଚ୍ଛନ୍ତି

ପ୍ରଥମ ପର୍ଯ୍ୟାୟ ପ୍ରତିଷେଧକ ସେମାନଙ୍କୁ ଦିଆଯିବ ତାଙ୍କର ସାପ୍ତାହିକ ସାମ୍ଘାଦିକ ସମ୍ମିଳନୀରେ ଡକୁର ହର୍ଷବର୍ଦ୍ଧନ କୋଭିଡ ନାଇଷ୍ଟିନ୍ର ମୁକାବିଲାରେ ଦେଶର ସ୍ଥିତି ବିଷୟରେ ଜଣାଇଥିଲେ ସେ କହିଛନ୍ତି ରାଜ୍ୟଗୁଡ଼ିକୁ ଚଳିତମାସ ଶେଷ ସୁଦ୍ଧା ସେମାନଙ୍କର ଅଗ୍ରାଧିକାର ଶ୍ରେଣୀର ଲୋକମାନଙ୍କ ବିଷୟରେ ଜଣାଇବା ଲାଗି ସମୟ ଦିଆଯାଇଛି ଏହାକୁ ଭିଭିକରି ସେମାନଙ୍କୁ ପ୍ରତିଷେଧକ ଦିଆଯିବାର ବ୍ୟବସ୍ଥା କରାଯିବ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଡକୁର ହର୍ଷବର୍ଦ୍ଧନ କହିଛନ୍ତି ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ଓ ଏହି କମିଟି କୋଭିଡ୍ ପ୍ରତିଷେଧକ ଉପଲବ୍ଧ ହେବାର ସମୟସୀମା ନିର୍ଦ୍ଧାରଣ କରିବେ ବର୍ତ୍ତମାନ ପ୍ରତିଷେଧକର ତୂତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି ସେ କହିଛନ୍ତି ସରକାର ମଧ୍ୟ ପ୍ରତିଷେଧକ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସହ ଆଲୋଚନା କରୁଛନ୍ତି ପ୍ରତିଷେଧକ ଯୋଗାଣ ଓ ସେଗୁଡ଼ିକର ମହକୁଦ ବିଷୟ ଉପରେ ଗୁରୁତ୍ୱ ଦିଆଯାଉଛି କୋବିଡ ନାଇଣ୍ଟିନ୍କୁ ସମଗ୍ର ବିଶ୍ୱ ପାଇଁ ଏକ ସଙ୍କଟ ଭାବେ ଉଲ୍ଲେଖ କରି ଡକୁର ହର୍ଷବର୍ଦ୍ଧନ କହିଛନ୍ତି ଏହାର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ସମ୍ମିଳିତ ଉଦ୍ୟମ ଏକାନ୍ତ କାମ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ ସମୟରେ ଦିଆଯାଉଥିବା ପରାମର୍ଶଗୁଡ଼ିକୁ କଡାକଡି ଭାବେ ପାଳନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ସେ କହିଛନ୍ତି ଭାରତ 'ଏକ ଦେଶ ଏକ ବଜାର' ଆଡକୁ ଅଗ୍ରସର ହେଉଛି କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଶିବା ଓ କୃଷକମାନଙ୍କ ଆୟ ବୃଦ୍ଧି କରିବା ଦିଗରେ ଏହା ଏକ ଉପଯୁକ୍ତ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି ଗତକାଲି ଗୋଆର ପଶଜିଠାରେ ସାମ୍ବାଦିକମାନଙ୍କ ସହ କଥାବର୍ତ୍ତାବେଳେ ଶ୍ରୀକାଭେଡକର କହିଛନ୍ତି ସମସ୍ତ ଶିଳ୍ପ ସାମଗ୍ରୀର ବିକ୍ରୟ ମୂଲ୍ୟ ଉତ୍ପାଦନକାରୀ ନିର୍ଦ୍ଧାରଣ କରୁଥିବାବେଳେ କୃଷିକ୍ଷେତ୍ରରେ ତାହା ହେଉନାହିଁ ଓ ଏଜେଷ୍ଟମାନେ କୃଷିକାତ ପଦାର୍ଥଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି ଏହି ଆଇନ୍ଗୁଡ଼ିକ ପାସ୍ ହେବା ପରେ ବର୍ତ୍ତମାନ ଆଉ ଏଭଳି ଘଟିବ ନାହିଁ ଓ କୃଷକମାନେ ସେମାନଙ୍କର ଉତ୍ପାଦିତ ପଦାର୍ଥ ଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବେ ସରକାରଙ୍କର ଏହି ପଦକ୍ଷେପ ଯୋଗୁଁ କୃଷକମାନଙ୍କୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥଗୁଡ଼ିକ ପାଇଁ ଉପଯୁକ୍ତ ମୂଲ୍ୟ ମିଳିପାରିବ ଓ ଏହାର ବାଟମାରଣା ନହୋଇ ତାହା ସିଧାସଳଖ ସେମାନଙ୍କର ହାତରେ ପହଞ୍ଚିବ ଶ୍ରୀ ଜାଭେଡକର କହିଛନ୍ତି କୃଷକମାନେ ସେମାଙ୍କର ଉତ୍ପାଦିତ ପଦାର୍ଥ ଗୁଡ଼ିକର ଉପଯୁକ୍ତ ମୂଲ୍ୟରେ ବିକ୍ରୟ କରିବା ପାଇଁ ସ୍ୱାଧୀନତା ପାଇଛନ୍ତି କୃଷିଜାତ ପଦାର୍ଥଗୁଡ଼ିକ ପାଇଁ ସର୍ବନିମ୍ନ ସହାୟକ ମ୍ବଲ୍ୟ ମଧ୍ୟ ବଳବତ୍ତର ରହିବ ଅନ୍ୟପକ୍ଷରେ ସରକାର ସେହି ପଦାର୍ଥଗୁଡ଼ିକ ପାଇଁ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ଆସୁଛନ୍ତି ପିଆଜ ଆଳୁ ଓ ତୈଳ ଭଳି ପଦାର୍ଥଗୁଡ଼ିକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ରୁ ବାଦ୍ ଦିଆଯାଇଛି ଫଳରେ ବର୍ତ୍ତମାନ କୃଷକମାନେ ଏହିସବୁ ପଦାର୍ଥ ମହକୁଦ କରି ରଖିପାରିବେସେଗୁଡ଼ିକୁ ଉପଯୁକ୍ତ ମୂଲ୍ୟରେ ବିକ୍ରୟ କରିପାରିବେ

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏଥିପାଇଁ ଦିଲ୍ଲୀ ଆଇଆଇଟିକୁ ଅଭିନନ୍ଦନ ଜଣାଇଛନ୍ତି ଦିଲ୍ଲୀ ଆଇଆଇଟି ସଫଳତାର ସହ ପରୀକ୍ଷା ସମ୍ପନ୍ନ କରିଥିବାରୁ ସେ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି

ଆତ୍ମନିର୍ଭରଭାରତ ପାଇଁ କାର୍ଯ୍ୟ କରିବାକୁ ସେ ସେମାନଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଯେଉଁ ପରୀକ୍ଷାର୍ଥୀମାନେ ର୍ୟାଙ୍କ ମଧ୍ୟରେ ଆସିପାରିନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସ୍ୱଯୋଗ ରହିଛି ସେ କହିଛନ୍ତି କେବଳ ଏକ ପରୀକ୍ଷାରୁ ଛାତ୍ରଛାତ୍ରୀମାନଙ୍କର ବିଞ୍ଜତା ନିର୍ଦ୍ଧାରଣ ହୁଏ ନାହିଁ ବୋଲି ସେମାନେ ମନେରଖିବା ଉଚିତ୍

ମଞ୍ଜିଥିବା କପା ସଂଗ୍ରହ ଗତ ପହିଲାରୁ ଆରମ୍ଭ କରାଯାଇଛି

ଜ୍ଜୁ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଦେଶରେ ଥିବା ଚିଡିଆଖାନା ଗୁଡ଼ିକର ଉନ୍ନତି ପାଇଁ ସରକାର ଏକ ବିସ୍କୃତ ଯୋଜନା ପ୍ରସ୍ତୁତ କରିବେ ସେ କହିଛନ୍ତି ଏଥିପାଇଁ ବଜେଟ୍ ଅର୍ଥ ପରିମାଣ ବୃଦ୍ଧି କରାଯିବ ମନ୍ତ୍ରୀ ଆଜି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ପିଲାମାନଙ୍କ ସହ ବାର୍ତ୍ତାଳାପ କରି ପ୍ରାଣୀମିତ୍ର ପୁରସ୍କାରମାନ ପ୍ରଦାନ କରିଛନ୍ତି

ଚିଡ଼ିଆଖାନାରେ ଜୀବମାନଙ୍କ ପ୍ରତି ଯେଉଁମାନେ ଦୃଷ୍ଟାନ୍ତମୂଳକ ଦୟାଭାବ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି